ବିଦୁସାଗର ଭୁବନେଶ୍ୱରବାସୀଙ୍କ ଜୀବନ ସହ ଓତଃପ୍ରୋତଭାବେ କଡିତ ସାରା ଭାରତର ସବୁ ତୀର୍ଥର କଳ ବିନ୍ଦୁସାଗରରେ ମିଶିଛି

କିନ୍ତୁ କୋଭିଡ ନାଇଷିନ ମହାମାରୀ ଯୋଗୁଁ କାର୍ଯ୍ୟର ଅଗ୍ରଗତିରେ ବିଳମ୍ୟ ହୋଇଥିଲା

ଏଥିପାଇଁ ଦୂଇଟି ପର୍ଯ୍ୟାୟରେ ପୂର୍ବାଭ୍ୟାସ ବା ଡ୍ରାଏ ରନ୍ ଶେଷ ହୋଇଛି

ତେବେ କେତେକ ସ୍ଚାନରେ ଘନକୁହୁଡି ଦେଖିବାକୁ ମିଳିଛି ସେହିପରି ସର୍ବନିମ୍ପ ତାପମାତ୍ରାରେ ମଧ୍ଧ ପରିବର୍ଭନ ଘଟିଛି